ଆସନ୍ତା ସୋମବାର ଦିନ ଦଣ୍ଡ ବିଧାନ ହେବ

ପ୍ରେଜ୍ ସାଇପ୍ରସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ରୋବର୍ଟ୍ ଗୁଇନ୍ଦା ବିଦ୍ୟା ଭଳି କାରିଗରି ଜ୍ଞାନକୌଶଳ ଜୀବବିଜ୍ଞାନ ଏବଂ ଶକ୍ତି ପରିଚାଳନା କ୍ଷେତ୍ରରେ ଯୁବକମାନଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ସାଇପ୍ରସ୍ ରାଜଧାନୀ ନିକୋସିଆ ସ୍ଥିତ ସାଇପ୍ରସ୍ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀ ଶିକ୍ଷକ ଓ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ବୈଷୟିକ ଜ୍ଞାନ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ବହୁ ମାତ୍ରାରେ ପୁନଃ ଦକ୍ଷତା ଓ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି ଶ୍ରୀ କୋବିନ୍ଦ କହିଛନ୍ତି ଶିକ୍ଷା କ୍ଷେତ୍ରରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ବିଶ୍ୱସ୍ତରୀୟ ମାନ ଲକ୍ଷ୍ୟ ହାସଲ କରିବାର ଆବଶ୍ୟକତା ରହିଛି

ଏହାଦ୍ୱାରା ଏହି ପ୍ରତିଷ୍ଠାନଗ୍ରଡ଼ିକ ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ରୂପାନ୍ତରିତ ହୋଇପାରିବ ସାଇପ୍ରସ୍ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଗୁରୁଦେବ ରବିନ୍ଦ୍ରନାଥ ଠାକୁରଙ୍କର ଆବକ୍ଷ୍ୟ ପ୍ରତିମ୍ଭିଙ୍କୁ ସେ ଉନ୍କୋଚନ କରିଛନ୍ତି ସାଇପ୍ରସ୍ ବିଶ୍ୱବିଦ୍ୟାଳୟରେ ଉଦ୍ବୋଧନ ସହ ଶ୍ରୀ କୋବିନ୍ଦଙ୍କର ସାଇପ୍ରସ୍ ଗସ୍ତ ଶେଷ ହୋଇଛି ଏବଂ ତିନି ଦେଶୀୟ ଗସ୍ତର ଦ୍ୱିତୀୟ ଦଫାରେ ସେ ବୁଲ୍ଗେରିଆରେ ଯାଇ ପହଞ୍ଚିଛନ୍ତି ବୁଲ୍ଗେରିଆର ରାଜଧାନୀ ସୋଫିଆରେ ଶ୍ରୀ କୋବିନ୍ଦ ବ୍ୟବସାୟ ପ୍ରତିନିଧିମାନଙ୍କ ସହ ଏକ ବୈଠକରେ ମିଳିତ ହେବେ ଏବଂ ଭାରତୀୟ ବଂଶୋଭବମାନଙ୍କ ଦ୍ୱାରା ଆୟୋଜିତ ସ୍ୱାଗତ ସମ୍ଭର୍ଦ୍ଧନା ଉତ୍ସବରେ ଯୋଗ ଦେବେ ପିଏମ୍ ଟିଚର୍ସ୍ ଆସନ୍ତାକାଲି ଗୁରୁଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତୀୟ ଶିକ୍ଷକ ପ୍ରରସ୍କାର ବିଜେତାମାନଙ୍କ ସହ ଆଜି ସନ୍ଧ୍ୟାରେ କଥାବାର୍ତ୍ତା କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଆସନ୍ତାକାଲି ନ୍ନଆଦିଲ୍ଲୀରେ ଏକ ଉତ୍ସବରେ ଏହି ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରିବେ

ଏହି ନୂଆ ଯୋଜନାରେ ଚୟନ ପ୍ରକ୍ରିୟାରେ ସ୍ୱଚ୍ଚତା ନିରପେକ୍ଷତା ଏବଂ ପୁରସ୍କାର ପାଇବା ପାଇଁ ଉପଯୁକ୍ତ ଦକ୍ଷତା ଓ କାର୍ଯ୍ୟକୁଶଳତା ଏବଂ ସମ୍ପ୍ରତି କାତୀୟ ପୁରସ୍କାରଗୁଡ଼ିକରେ ଗ୍ରହଣ କରାଯାଇଥିବା ଉଦ୍ଭାବନଗ୍ରଡ଼ିକ ଦ୍ୱାରା ଅନ୍ତ୍ରପ୍ରାଣିତ ହେବାର ମାନଦଣ୍ଡ ରଖାଯାଇଛି

ଖବରରୁ ଜଣାପଡ଼ିଛି ଇରାନ୍ରୁ ଅଶୋଧିତ ତୈଳ ଆମଦାନି ଉପରେ ଆମେରିକାର କଟକଣା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ପ୍ରସଙ୍ଗ ମଧ୍ୟ କଥାବାର୍ତ୍ତାରେ ସ୍ଥାନ ପାଇବ ପାକିସ୍ତାନରେ ନୂଆ ସରକାରଙ୍କ ସଂକ୍ରାନ୍ତରେ ଆମେରିକା ବୈଦେଶିକ ମନ୍ତ୍ରୀ ପମ୍ପେଓଙ୍କର ମତାମତ ସଂକ୍ରାନ୍ତରେ ମଧ୍ୟ ଭାରତ ଜାଶିବାକୁ ଚାହିଁବ ଶ୍ରୀମତୀ ସ୍ୱରାଜ ମାଇକ୍ ପମ୍ପେଓଙ୍କ ସହ ପୃଥକ ଦ୍ୱିପକ୍ଷିୟ ବୈଠକରେ ମିଳିତ ହେବେ ଏବଂ ଶ୍ରୀମତୀ ସୀତାରମଣ ଜେମ୍ବ ମାଟିସ୍ଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିବେ ଉଭୟ ପକ୍ଷ ମଧ୍ୟରେ ଟୁ ପ୍ଲୁସ୍ ଟୁ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହେବ

ଆମେରିକା ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ଇରାନ୍ ତୈଳ ଆମଦାନି ଉପରେ ଆମେରିକାର କଟକଣା ସଂକ୍ରାନ୍ତରେ ଭାରତ ତାର ଆଭିମୁଖ୍ୟ ବିଷୟ ଆମେରିକାକୁ ଜଣାଇବ ଦୀର୍ଘଦିନ ହେଲା ପଡ଼ିରହିଥିବା ଯୋଗାଯୋଗ ନିରାପତ୍ତା ରାଜିନାମା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ଉଭୟ ପକ୍ଷ ମଧ୍ୟ ଆଲୋଚନା କରିବେ ଆର୍ମି ଚିଫ୍ ପଦାତିକ ବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓଡ୍ କହିଛନ୍ତି ମେଜର ଲିତୁଲ୍ ଗୋଗୋଇଙ୍କ ମାମଲାରେ ଦୁର୍ନୀତି ଓ ନୈତିକ ଅଧୋପତନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷାନ ଗ୍ରହଣ କରାଯିବ ନୂଆଦିଲ୍ଲୀରେ ଏକ ଉତ୍ସବ ଅବସରରେ ସାମ୍ଭାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜେନେରାଲ୍ ରାଓ୍ୱତ୍ କହିଛନ୍ତି ଏହି ମାମଲାରେ କୋର୍ଟ ମାର୍ଶାଲ୍ ପ୍ରକ୍ରିୟା ପାଇଁ କୋର୍ଟ ଅଫ୍ ଇନ୍କ୍ୱାରି ସୁପାରିଶ କରିଛନ୍ତି ଏହି ପ୍ରକ୍ରିୟାର ଫଳାଫଳକୁ ନେଇ ତାଙ୍କ ଉପରେ ପଦକ୍ଷେପ ଗ୍ରହଣ କରାଯିବ

ୟୁପି ଫ୍ଲୁଡ୍ ଉତ୍ତରପ୍ରଦେଶରେ ମୁଷଳଧାରାରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ କ୍ରୀବନଯାତ୍ରା ବାଧାପ୍ରାପ୍ତ ହୋଇଛି

ଆଉ ଜଣେ ଅଭିଯ୍ରକ୍ତଙ୍କ ସଂକ୍ରାନ୍ତରେ ରାୟକ୍ତ ଅଦାଲତ ସୋମବାର ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି ସୋମବାର ଦିନ ଦଶ୍ତବିଧାନ ରାୟ ପ୍ରକାଶ କରାଯିବ

ଇ ମୋବିଲିଟି ଦେଶରେ ଭବିଷ୍ୟତ କାତାୟତ ପାଇଁ ଉପାୟଗ୍ରଡ଼ିକ ଉପରେ ଆଲୋଚନା କରିବା ସକାଶେ ଭାରତୀୟ ରେଳବାଇର ଇ ମୋବିଲିଟି ସମ୍ମିଳନୀ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ରେଳବାଇରେ ପ୍ରଦ୍ୟଷଣ ରହିତ ଶକ୍ତି ବ୍ୟବହାର ସଂକ୍ରାନ୍ତରେ ଉଦ୍ବୋଧନ ଦେଲାବେଳେ ରେଳବାଇ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଅତ୍ୟାଧୁନିକ କାରିଗରି ବିଦ୍ୟା ଏବଂ ରୋବର୍ଟ ଗୁଇନ୍ଦା ବ୍ୟବସ୍ଥା ଶକ୍ତି ବ୍ୟବହାର କ୍ଷେତ୍ରରେ ଉପଯୋଗ କରାଯିବ ସେ କହିଛନ୍ତି ବାୟୁ ଓ ସୌରଶକ୍ତିର ସମ୍ଭାବନା ଅସୀମ ଏଣୁ ପରିବେଶ ସହ ସମତୁଲତା ରକ୍ଷା କରି ଭାରତୀୟ ରେଳବାଇ ଏ ଦିଗରେ ପଦକ୍ଷେପ ନେବ ରେଳବାଇ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଛନ୍ତି ରେଳବାଇ ଦ୍ରତ ବେଗ କରିଡର ଉତ୍ତମ ଟର୍ମିନାଲ୍ ନୂଆ ରେଳ ଧାରଣା ଓ ସମ୍ପର୍ଶ୍ଣ ବିଦ୍ୟୁତିକରଣ ଦିଗରେ ଦ୍ରତ ପଦକ୍ଷେପ ନେଉଛି ନୀତିଆୟୋଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କଣ୍ଠ କହିଛନ୍ତି ରେଳବାଇ ବିଦ୍ୟତିକରଣ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଚାଳିତ ରେଳ ଇଞ୍ଜିନ୍ ଏବଂ ଡିଜେଲ୍ ଚାଳିତ ଇଞ୍ଜିନ୍ଗୁଡ଼ିକୁ ବିଦ୍ୟୁତ୍ ଚାଳିତ କଞ୍ଜିନ୍ରେ ପରିଣତ କରିବା ଦିଗରେ ରେଳବାଇର ପ୍ରଗତି ଅତ୍ୟନ୍ତ ସନ୍ତୋଷ ଜନକ ଗଭ୍ ଖଦି କାରିଗରମାନଙ୍କର ଗୋଟିଏ କୂତି ପାଇଁ ମଜୁରି ସାତେ ପାଞ୍ଚ ଟଙ୍କାରୁ ସାଡ଼େ ସାତ ଟଙ୍କାକୁ ବୃଦ୍ଧି କରାଯାଇଛି

କେଭିଆଇସି ଅଧ୍ୟକ୍ଷ ଭିକେ ସାକ୍ସେନା କହିଛନ୍ତି ଏହି ମଜୁରି ବୃଦ୍ଧି ଦ୍ୱାରା ଯୁବକମାନେ ଖଦି ସାମଗ୍ରୀ ବୁଣିବା ପେସା ପ୍ରତି ପ୍ରୋହାହିତ ହେବେ ଏବଂ ସେମାନେ ଖଦି ଶିଳ୍ପ ପ୍ରତି ଆକର୍ଷିତ ହେବେ କୋର୍ଟ ଇର୍ମାନ୍ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ନିର୍ବାଚନକୁ ଅଶସମ୍ଭିଧାନିକ ଘୋଷଣା କରିବା ପାଇଁ ଆଗତ ଏକ ଆବେଦନକୁ ଲାହୋର ହାଇକୋର୍ଟ ଗ୍ରହଣ କରିଛନ୍ତି

ହାଇକୋର୍ଟ ସମ୍ପୃକ୍ତ ରାଜନୈତିକ ଦଳଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ଇମ୍ରାନ୍ ଖାନ୍ ଓ ନିର୍ବାଚନ କମିଶନ୍ଙ୍କ ସହ କଥାବାର୍ତ୍ତା କରିବା ପାଇଁ ଉପଆଟର୍ଶ୍ଣି ଜେନେରାଲ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରବର୍ତ୍ତୀ ଶୁଣାଣି ସମୟରେ ସେମାନେ କୋର୍ଟରେ ହାଜର ହେବା ସଂକ୍ରାନ୍ତରେ ମଧ୍ୟ ଉପଆଟର୍ଣ୍ଣି ଜେନେରାଲ୍ କଥାବାର୍ତ୍ତା କରିବେ ପାକ୍ ଇଲେକ୍ସନ୍ ପାକିସ୍ତାନରେ ଆଜି ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଛି ସେ ଦେଶର ନିର୍ବାଚନ କମିଶନ୍ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିବେ ବୋଲି ଧାର୍ଯ୍ୟ କରାଯାଇଛି

ଇସ୍ଲାମାବାଦ ସ୍ଥିତ ପାର୍ଲାମେଙ୍କ ହାଉସ୍ ଏବଂ ଲାହୋର୍ କରାଚି ପେଶୱାର୍ ତଥା କ୍ୱେଟାର ପ୍ରାଦେଶିକ ବିଧାନସଭାଗୁଡ଼ିକରେ ଏକା ସାଙ୍ଗରେ ଭୋଟ୍ ନିଆଯାଇଥିଲା ସ୍ଥଟିଂ ମେଡାଲ୍ ଭାରତୀୟ ବନ୍ଧକ ଚାଳଚନାକାରୀ ଓମ୍ପ୍ରକାଶ ମିଥରୱାଲ୍ ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡ଼ା ମହାସଂଘ ବିଶ୍ୱ ଚମ୍ପିୟନ୍ସିପ୍ରେ ପ୍ରଥମ ସ୍ୱର୍ଷପଦକ ହାସଲ କରିଛନ୍ତି